ଇଲେକ୍ସନିୟରିଂ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଅଭିଯାନ କାରି ରହିଛି ଆସନ୍ତା ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ଗ୍ରହଣ ହେବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ଅଧ୍ୟକ୍ଷ ଅମିତ ଶାହା କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଓ ବିଏସ୍ପି ମୁଖ୍ୟ ମାୟାବତୀଙ୍କ ସହ ବହୁ ପ୍ରମୁଖ ନେତା ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ବିଭିନ୍ନ ଜନସଭାରେ ଉଦ୍ବୋଧନ ଦେଇଛନ୍ତି ବରିଷ୍ଣ ବିକେପି ନେତା ତଥା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଏନ୍ଡିଏ ସରକାର କନସାଧାରଣଙ୍କର ବିକାଶପାଇଁ ପ୍ରତିଶ୍ରତିବଦ୍ଧ ଆଜି ଅପରାହ୍ୱରେ ଉତ୍ତର ପ୍ରଦେଶର ଆଲିଗଡ଼ଠାରେ ଆୟୋଜିତ ବିଜୟ ସଙ୍କଚ୍ଚ ର୍ୟାଲିରେ ଉଦ୍ବୋଧନ ଦେଇ ସେ କହିଛନ୍ତି କୌଣସି ପାତର ଅନ୍ତର ବିନା 'ସବ୍କା ସାଥ୍ ସବ୍କା ବିକାଶ' ନୀତି ଅଧୀନରେ ସରକାରୀ ଯୋଜନା ସବୁ ବର୍ଗର ଲୋକଙ୍କୁ ସୁଫଳ ଦେଉଛି ବାବାସାହେବ ଡକ୍ଟର ଆୟେଦ୍କରଙ୍କର ବିଷୟ ଉଲ୍ଲ୍କ୍ଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସେ ଜଣେ ମହାନ୍ ଅର୍ଥନୀତିଜ୍ଞ ଲେଖକ ଓ ସମାଜ ସଂସ୍କାରକ ଥିଲେ ଶ୍ରୀ ମୋଦି କହିଛନ୍ତି ବାବାସାହେବଙ୍କ ପ୍ରଦତ୍ତ ସମ୍ଭିଧାନର ଶକ୍ତି ଯୋଗୁଁ ଅବହେଳିତ ଏବଂ ଶୋଷିତ ବର୍ଗର ଜଣେ ବ୍ୟକ୍ତି ଆଜି ଦେଶର ରାଷ୍ଟ୍ରପତି ଜଣେ କୃଷକ ପରିବାରର ବ୍ୟକ୍ତି ଉପରାଷ୍ଟ୍ରପତି ଏବଂ ଜଣେ ଚା' ବାଲା ଆକି ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇପାରିଛନ୍ତି ଇତିମଧ୍ୟରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭାଡ୍ରା ଆଜି ଆସାମର ସିଲ୍ଚର୍ରେ ଏକ ରୋଡ୍ ଶୋ'ରେ ଯୋଗ ଦେଇଛନ୍ତି ପିଏମ୍ କାଠୁଆ ର୍ୟାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭିଟାମାଟିରୁ ବିତାଡିତ ହୋଇଥିବା କାଶ୍ମୀର ପଣ୍ଡିତମାନଙ୍କୁ ସେମାନଙ୍କ ମୂଳ ସ୍ଥାନରେ ପୁର୍ନବାର ଥଇଥାନ କରିବା ପାଇଁ ବିଜେପି ଅଙ୍ଗୀକାରବଦ୍ଧ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି ଆଜି କାନ୍ମୁ କାଶ୍ମୀରର କଠୁଆଠାରେ ଏକ ନିର୍ବାଚନ ସମାବେଶରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେ କାଶ୍କୀର ପଣ୍ଡିତଙ୍କ ଭିଟାମାଟି ଛାଡିବା ପଛରେ କଂଗ୍ରେସ ତ୍ରଟିପୂର୍୍ଷ ନୀତି ଦାୟୀ କଂଗ୍ରେସ ନ୍ୟାସନାଲ କନ୍ଫରେନ୍କ ଓ ପିଡିପିର ଭାରତ ବିରୋଧୀ ମନୋଭାବ ପଦାରେ ପଡିଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏହିସରୁ ଦଳ କାଶ୍ମୀରକୁ ତିନି ପିଢ଼ି ଧରି ଶାସନ କରିଆସୁଛନ୍ତି ବାବାସାହେବଙ୍କୁ ସ୍କରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପରିବାରବାଦ ଗଣତନ୍ତ ପାଇଁ ଏକ ବଡ ବିପଦ ପରିବାର ରାଜନୀତିର ଅବସାନ ଘଟାଇବା ପାଇଁ ଭୋଟ୍ ଦେବା ବାବାସାହେବଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଚଳି ହେବ ବୋଲି ସେ କହିଚ୍ଛନ୍ତି

ଦଳର ପୂର୍ବତନ ଲୋକସଭା ସଦସ୍ୟ ଭୀଷ୍କ ଶଙ୍କର ପୂର୍ନବାର ସନ୍ନ କବୀର ନଗର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବାବେଳେ ରଙ୍ଗନାଥ ମିଶ୍ର ଭଦୋହି ଆସନରୁ ପ୍ରାର୍ଥୀ ହୋଇଛନ୍ତି ଅଶୋକ କୁମାର ତ୍ରିପାଠୀ ପ୍ରତାପଗଡ଼ରୁ ପ୍ରତିଦ୍ୱନ୍ଦିତା କରିବାକୁ ଥିବାବେଳେ ଅଫତାବ ଆଲାମଙ୍କୁ ଦୋମରିୟାଗଞ୍ଜ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରାଯାଇଛି ଅପୋକିସନ୍ ଇଭିଏମ୍ ଭୋଟ୍ଗ୍ରହଣ ସମୟରେ ଇଭିଏମ୍ର ତ୍ରୁଟିବିଚ୍ୟୁତି ସମସ୍ୟା ସୁଧାରିବା ଦିଗରେ ନିର୍ବାଚନ କମିଶନ୍ ଯଥେଷ୍ଟ ପଦକ୍ଷେପ ନେଉ ନାହାନ୍ତି ବୋଲି ଆକି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଅଭିଯୋଗ କରାଯାଇଛି ଆଜି ନ୍ତଆଦିଲ୍ଲୀରେ ବିରୋଧୀ ଦଳର ବୈଠକ ପରେ ଏକ ମିଳିତ ସାମ୍ଭାଦିକ ସମ୍ମିଳନୀରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାରୁ ନାଇଡୁ କହିଛନ୍ତି ନିର୍ବାଚନ କମିଶନ୍ଙ୍କ ନିରପେକ୍ଷତା ଉପରେ ପ୍ରଶ୍ରବାଚୀ ସୃଷ୍ଟି ହୋଇଛି

ନାଇଡୁଙ୍କୁ ସମର୍ଥନ କରି କଂଗ୍ରେସ ନେତା ଅଭିଷେକ ସିଂଭି କହିଛନ୍ତି ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପରେ ଇଭିଏମ୍ ଉପରେ ଅନେକ ପ୍ରଶ୍ନ ଉଠ୍ଥି ସେ ଅଭିଯୋଗ କରିଛନ୍ତି ପ୍ରତ୍ୟକ୍ଷ ଭାବେ ତଦାରଖ କରା ନ ଯାଇ ଅନ୍ଲାଇନ୍ ମାଧ୍ୟମରେ ଲକ୍ଷ ଲକ୍ଷ ଭୋଟର୍କ ନାମ ଭୋଟର୍ ତାଲିକାରୁ ବାଦ୍ ଦିଆଯାଇଛି ସେ କହିଛନ୍ତି ବିରୋଧୀ ଦଳଗୁଡ଼ିକ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହେବେ ଏବଂ ଇଭିଏମ୍ରେ ଥିବା ତ୍ରଟି ପ୍ରସଙ୍ଗକୁ ନେଇ ସମଗ୍ର ଦେଶରେ ଅଭିଯାନ ଚଳାଇବେ ସିପିଆଇ ସାଧାରଣ ସମ୍ପାଦକ ସୁଧାକର ରେଡ୍ରୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜରିୱାଲ୍ ସିପିଆଇଏମ୍ ନେତା ନିଲୋପୂଲ ବସୁ ଏବଂ କେଡିଏସ୍ ସମାଜବାଦୀ ପାର୍ଟିର ନେତାମାନେ ଏଥିରେ ଉପସ୍ଥିତ ଥିଲେ ଇତିମଧ୍ୟରେ ବିଜେପି ଅଭିଯୋଗ କରିଛି ବିରୋଧୀ ଦଳଗୁଡ଼ିକର ଏହି ବୈଠକ କିଛି ନୁହେଁ କେବଳ ମହାଗଠବନ୍ଧନର ପରାଜୟର ସ୍ୱୀକାରୋକ୍ତି ଜନସାଧାରଣଙ୍କୁ ପ୍ରେରଣା ଦେଲା ଭଳି କୌଣସି ନେତା କିମ୍ବା ସରକାର ଚଳାଇବାର କୌଶସି ନୀତି ବିରୋଧୀ ମେଙ୍କ ପାଖରେ ନାହିଁ ବୋଲି ଦଳ ମୁଖପାତ୍ର ଜିଭିଏଲ୍ ନରସିମ୍ହା କରିଛନ୍ତି

ହରିୟାଣାର ରୋହତକ୍ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଦଳ ଅରବିନ୍ଦ ଶର୍ମାଙ୍କୁ ପ୍ରାର୍ଥୀ କରିଥିବାବେଳେ ବ୍ରଜେନ୍ଦ୍ର ସିଂଙ୍କୁ ହିସାର୍ ଆସନରୁ ପ୍ରାର୍ଥୀ କରିଛି ସେହିପରି ମଧ୍ୟପ୍ରଦେଶର ଖଜୁରାଓ ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ଦଳ ପକ୍ଷରୁ ବିଷ୍ଣୁଦତ୍ତ ଶର୍ମାଙ୍କୁ ଟିକେଟ୍ ଦିଆଯାଇଛି

ତିନି ଜଣ ଆତଙ୍କବାଦୀ ଏହି ଆକ୍ରମଣ କରିଥିଲେ ଏହି ଆକ୍ରମଣରେ ପାଞ୍ଚ ଜଣ ସିଆର୍ପିଏଫ୍ ଯବାନ ଶହୀଦ୍ ହୋଇଥିବାବେଳେ ଗ୍ରଳି ବିନିମୟରେ ତିନି ଜଣଯାକ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା ଏନ୍ଆଇଏ ପକ୍ଷରୁ କୁହାଯାଇଛି ଲେଥପୋରାରେ ସିଆର୍ପିଏଫ୍ କେନ୍ଦ୍ର ଉପରେ ଆକ୍ରମଣ ପାଇଁ ରେସି ଆତଙ୍କବାଦୀମାନଙ୍କୁ ସମସ୍ତ ସହାୟତା ଯୋଗାଉଥିଲା ଗିରଫ ଅଭିଯୁକ୍ତ ରେସି ଜେିସେ ମହଞ୍ଜଦର ଜଣେ ସକ୍ରିୟ ସଦସ୍ୟ ବୋଲି ଜଣାପଡ଼ିଛି ସେ ଜେଇଏମ୍ କମାଣର୍ ନୁର୍ ମହମ୍ମଦ ତାନ୍ତ୍ରେର ନିକଟ ସହଯୋଗୀ

ନ୍ତଆଦିଲ୍ଲୀର ସଂସଦ ଭବନ ପରିସରରେ ଅବସ୍ଥିତ ଡକୁର ଆୟେଦ୍କରଙ୍କ ପ୍ରତିମ୍ଭିରେ ଶ୍ରୀ କୋବିନ୍ଦ୍ ଆଜି ସକାଳେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ବାଚସ୍କତି ସୁମିତ୍ରା ମହାଜନ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାଓ୍ୱାର୍ଚ୍ଚାନ୍ଦ ଗେହଲଟ୍ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ୍ ଅଠାଓୁଲେ ଏବଂ ବିଜୟ ସାମ୍ପ୍ଲା ତଥା ସଂସଦୀୟ ବ୍ୟାପାର ରାଷ୍ଟମନ୍ତ୍ରୀ ବିଜୟ ଗୋଏଲ୍ଙ୍କ ସମେତ ବହ୍ର ଗଣ୍ୟମାନ୍ୟ ବ୍ୟକ୍ତି ଡକ୍କର ଆମ୍ଭେଦକରଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ଏବଂ ଲୋକସଭା ବାଚସ୍ୱତି ସଂସଦ ଭବନ ମଧ୍ୟରେ ଥିବା ଡକ୍କର ଆୟଦ୍କରଙ୍କ ପ୍ରତିକୃତିରେ ପ୍ରଷ୍ପମାଲ୍ୟ ଅର୍ପଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ତାଙ୍କ ବାର୍ତ୍ତାରେ କହିଛନ୍ତି ଦେଶର ସ୍ୱାଧୀନତା ସଂଗ୍ରାମରେ ଡକ୍କର ଆମ୍ପେଦ୍କର ଜଣେ ପ୍ରମୁଖ ନେତା ଥିଲେ ଓ ସେ ଦରିଦ୍ରମାନଙ୍କର ଅଧିକାର ପାଇଁ ସାରାଜୀବନ ସଂଘର୍ଷ କରିଥିଲେ ଉପରାଷ୍ଟ୍ରପତି ଶ୍ରୀ ନାଇଡ଼ୁ ଟ୍ୱିଟ୍ ଯୋଗେ କହିଛନ୍ତି ଡକ୍କର ଆମ୍ଭେଦ୍କର ସାମାଜିକ ଭେଦଭାବ ଓ ଅସମାନତା ବିର୍ଦ୍ଧରେ ଅହରହ ସଂଗ୍ରାମ କର୍ରଥିଲେ ଏବଂ ଶିକ୍ଷାଦ୍ୱାରା ମହିଳାମାନଙ୍କର ସଶକ୍ତିକରଣ ହୋଇପାରିବ ବୋଲି ବିଶ୍ୱାସ କର୍ଥିଲେ ଡକ୍ର ଆମ୍ଭେଦ୍କର ସାମାଜିକ ନ୍ୟାୟର ଜଣେ ଅଗ୍ରଦୃତ ଏବଂ ଭାରତୀୟ ସମ୍ଭିଧାନର ପ୍ରଶେତା ଥିଲେ ଡକ୍ଟର ବିଆର୍ ଆମ୍ବେଦ୍କରଙ୍କ ଜନୁବାର୍ଷିକୀ ଅବସରରେ ଆଜି ମହାରାଷ୍ଟ୍ରର ମୁମ୍ବାଇସ୍ଥିତ ଚୈତ୍ୟଭୂମି ଏବଂ ନାଗପ୍ରରର ଦୀଖ୍ସାଭ୍ମିଠାରେ ଆମ୍ଭେଦ୍କରଙ୍କର ଲକ୍ଷ ଲକ୍ଷ ଅନ୍ଦ୍ରଗାମୀ ବିରାଟ ଶୋଭାଯାତ୍ରା ବାହାର କରିଥିଲେ ପିଏମ୍ ଫେଷ୍ଟିଭାଲ୍ସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଶାଖୀ ଓଡ଼ିଆ ନବବର୍ଷ ମହାବିଷୁବ ସଂକ୍ରାନ୍ତି ଏବଂ ତାମିଲ ନବବର୍ଷ ପ୍ରଥାଣ୍ଡ୍ର ପାଇଁ ଜନସାଧାରଣଙ୍କ ଅଭିନନ୍ଦନ ଜଣାଇଛନ୍ତି ଏକ ଟିଟରେ ଶ୍ରୀ ମୋଦି କହିଛନ୍ତି ଆଗାମୀ ଦିନରେ ଦେଶର ଜନସାଧାରଣ ବିଭିନ୍ନ ଉହବ ପାଳନ କର୍ରଛନ୍ତି ଏବଂ ଏହା ବିବିଧତାରେ ଏକତା ସଦ୍ଭାବନା ଏବଂ ଭାଇଚାରାର ଉତ୍ସବ

କଂଗ୍ରେସ ପିଏମ୍ ଦେଶରେ ନିର୍ବାଚନ ଚାଲିଥିବା ସମୟରେ ବିରୋଧୀ ଦଳ ନେତାମାନଙ୍କ ଉପରେ ଆୟକର ଚଢ଼ାଉର ଯଥାର୍ଥତାକୁ ନେଇ ଆଜି କଂଗ୍ରେସ ପ୍ରଶ୍ର ଉଠାଇଛି ନ୍ତଆଦିଲ୍ଲୀରେ ଏକ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ଅଭିଯୋଗ କରିଛନ୍ତି ବିକେପି ଦଳର ନିର୍ବାଚନ ପ୍ରଚାର କାର୍ଯ୍ୟରେ ବିପୁଳ ଅର୍ଥ ଖର୍ଚ୍ଚ କରୁଛି ଏବଂ ଶାସକ ଦଳ ଏହି ଖର୍ଚ୍ଚର ବିବରଣୀ ଜନସାଧାରଣଙ୍କୁ ଦେବା ଉଚିତ

ଗତ ସୋମବାର ପ୍ରଶାସନିକ କମିଟି ଏବଂ କାର୍ଯ୍ୟକର୍ତ୍ତାମାନଙ୍କ ବୈଠକରେ ଏହି ଦିନ ଧାର୍ଯ୍ୟ କରାଯାଇଥିଲା